ଆଗାମୀ ଦିନରେ କଟକ ସମ୍ମଲପୁର ବ୍ରହ୍କପୁର ରାଉରକେଲା ଏବଂ ପୁରୀ ଭଳି ସହରମାନଙ୍କରେ ମାଗଣା ୱାଇଫାଇ ସୁବିଧା କରଯିବ ବୋଲି ମୁଖ୍ୟମନ୍ତୀ ପ୍ରତିଶ୍ରତି ଦେଇଛନ୍ତି

ହେବାକୁ ଥିବା ଚାଷୀ ମହାସମାବେଶ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହଶହ ସଂଖ୍ୟାରେ ଚାଷୀ ଆସିଥିବା ବେଳେ ଭୁବନେଶ୍ୱର ଉପକଶ୍ୱର ବିଭିନ୍ନ ସ୍ଥାନରେ ସେମାନଙ୍କୁ ପୁଲିସ୍ ଅଟକାଇଛି ଭୁବନେଶ୍ୱର ଉପକଶ୍ଖ ତମାଶ୍ଡୋ ଖଣଗିରି ଏବଂ ହଂସପାଳଠାରେ ଚାଷୀମାନଙ୍ଙୁ ପୁଲିସ୍ ଅଟକାଇଥିବା ଜଶାପଡ଼ିଛି

ଅପରପକ୍ଷରେ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ଦାବି ନେଇ ସେମାନଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ଏକ ମନ୍ତିସ୍ତରୀୟ କମିଟି ଗଠନ କରାଯାଇଛି

ସାଳନ୍ଦୀନଗର ବାଇପାସ୍ରୁ ଶତାଧିକ କର୍ମୀ ଶୋଭାଯାତ୍ରାରେ ଆସି ନଗର ପରିକ୍ରମା କରି ରାକ୍ୟସରକାରଙ୍କୁ ସମାଲୋଚନା କରିଥିଲେ

ସେହିପରି ମୂତ ମହିଳା ମାଓବାଦୀ ସୀମା କେନ୍ଦ୍ରକା ଓରଫ୍ ରୁପି ଓରଫ୍ ସୁଶିଲା

ବ୍ୟାଙ୍କର ନିୟମ ଅନୁଯାୟୀ ବ୍ୟାଙ୍କ୍ ପକ୍ଷରୁ ଏହି ବୀମା ରାଶି ପ୍ରଦାନ କରାଯାଇଛି ଆଜି ବ୍ୟାଙ୍କ୍ର ଆଞ୍ଚଳିକ ମୁଖ୍ୟ ଦେବାଶିଷ ସେନାପତି ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀ ଶର୍ମା ମଞ୍ଚରୀ ମାଝିଙ୍କୁ ଚେକ୍ ପ୍ରଦାନ କରିଥିଲେ